କୋଭିଡ୍ ସଂକ୍ମଣ ହେବାଠାରୁ ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂକ୍ରମଣ

ଗୋଟିଏ ଦିନ ମଧ୍ୟରେ ଏତେ ସଂଖ୍ୟକ ନମୁନା ପରୀକ୍ଷା ହେବା ଏହା ହେଉଛି ପ୍ରଥମ ଘଟଣା

ଆଇସିଏମ୍ଆର୍ ଅଧିକର୍ ଅଧିକ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିବା ଜାରି ରଖିଛି

ଭାରତୀୟ ରେଡ୍କ୍ରସ ସୋସାଇଟି ଏହି ଆପ୍ ବାହାର କରିଛି ଡକ୍ର ହର୍ଷବର୍ଦ୍ଧନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଶ ଭିଜନ୍ ଅନୁସାରେ ଡିଜିଟାଲ୍ ଇଣ୍ଡିଆ ଲୋକମାନଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୋଇଛି

ଯେଉଁମାନଙ୍କ ପାଇଁ ବ୍ଲଡ୍ ୟୁନିଟ୍ର ଆବଶ୍ୟକତା ରହିଛି ସେମାନଙ୍କୁ ଏହି ଆପ୍ ଯଥେଷ୍ଟ ସାହାଯ୍ୟ କରିବ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟ ସରକାରର ବହୁ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ

ଉତ୍ତରପ୍ରଦେଶ ସରକାର ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଅଭିଯାନ ଆରମ୍ଭ କରୁଛନ୍ତି ଏହି ଅଭିଯାନରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଦ୍ୟୋଗ କ୍ଷେତ୍ର ଏବଂ ଅନ୍ୟାନ୍ୟ ସଂଗଠନ ସହ ମିଶି କାର୍ଯ୍ୟ କରିବେ ଏହି ଅଭିଯାନରେ ମୁଖ୍ୟତଃ ନିଯୁକ୍ତି ଦେବା ସ୍ଥାନୀୟ ଉଦ୍ୟୋଗଗୁଡ଼ିକରେ ବିକାଶ ଆଶିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଶିଳ୍ପସଂଘ ତଥା ଅନ୍ୟାନ୍ୟ ସଂଗଠନଗୁଡ଼ିକ ସହ ଭାଗିଦାରୀ ଆରମ୍ଭ କରିବାର ଲକ୍ଷ୍ୟ ରଖାଯାଇଛି କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ସହାୟତା ବିଷୟରେ ଘୋଷଣା କରିସାରିଛନ୍ତି ଏହାକୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉଛି ଆତ୍ମନିର୍ଭର ଭାରତ ସହାୟତା କାର୍ଯ୍ୟକ୍ରମରେ ଦେଶର ଅନୁନ୍ନତ ଅଞ୍ଚଳରେ ମୌଳିକ ଢାଞ୍ଚାର ନିର୍ମାଣ କରାଯାଇ ନିଯୁକ୍ତି ସୃଷ୍ଟି କରିବାକୁ ଯୋଜନା କରାଯାଇଛି

ଦ୍ୱିତୀୟବାର କ୍ଷମତାକୁ ଫେରିବା ପରେ ଏହା ତାଙ୍କର ତ୍ରୟୋଦଶ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ ଏଥିପାଇଁ ଲୋକମାନେ ସେମାନଙ୍କ ମତାମତ କଶାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି

ପିଏମ୍ ଏମର୍ଜେନ୍ସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ସମୟରେ ଯେଉଁମାନେ ନିର୍ଯାତନା ଭୋଗ କରିଥିଲେ ସେମାନଙ୍କୁ ପ୍ରଣିପାତ କରିଛନ୍ତି

ଗଣତନ୍ତ୍ରକୁ ମଜବୁତ କରିବାକୁ ଯାଇ ଯେଉଁମାନେ ବଳୀଦାନ ଦେଇଥିଲେ ସେମାନଙ୍କୁ ସେ ବିନମ୍ରତାର ସହ ପ୍ରଣିପାତ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି

ଏହି ଟିମ୍ ସେଠାରେ କୋଭିଡ୍ ନାଇଣ୍ଟିନ୍ ପରିଚାଳନାର ତଦାରଖ କରିବେ ଓ ରାଜ୍ୟ ସରକାରୀ ଅଫିସରମାନଙ୍କ ସହ କଥାବାର୍ତ୍ତା କରିବେ

ମନ୍ତ୍ରଶାଳୟ କହିଛି ଭାରତରେ କରୋନା ମୃତ୍ୟୁ ସଂଖ୍ୟା ବିଶ୍ୱର ଅନ୍ୟାନ୍ୟ ଦେଶର କରୋନା ମୃତ୍ୟୁ ସଂଖ୍ୟା ତୁଳନାରେ ଯଥେଷ୍ଟ କମ୍ ରହିଛି

ବନ୍ଦେ ଭାରତ ମିଶନ୍ରେ ଇନ୍ଦୋରକୁ ଏହା ହେଉଛି ତୂତୀୟ ବିମାନ ପୂର୍ବରୁ କୁଏତ ଓ କାଜଖସ୍ତାନରୁ ମଧ୍ୟ ଭାରତୀୟମାନେ ଇନ୍ଦୋରରେ ଆସି ପହଞ୍ଚିଥିଲେ

ଯବାନମାନେ ସନ୍ତାସବାଦୀମାନଙ୍କର ନିକଟତର ହେବା ସମୟରେ ସେମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ ଓ ଏହାପରେ ସଂଘର୍ଷ ଆରମ୍ଭ ହୋଇଥିଲା ଗୁଳି ବିନିମୟରେ ଦୁଇ ଜଣ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଥିଲା ମୃତ ସନ୍ତାସବାଦୀଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ସର୍ବଶେଷ ଖବର ମିଳିବା ବେଳକୁ କାର୍ଯ୍ୟାନୁଷ୍ଠାନ ଜାରି ଥିଲା ଏ ସମ୍ବନ୍ଧୀୟ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି

ପଲିସ୍ କହିଛି ସେମାନେ ସନ୍ତାସବାଦୀମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସମର୍ଥନ ଯୋଗାଉଥିଲେ ଓ ଆଶ୍ରୟ ଦେଉଥିଲେ ଏହି ଘଟଣା ଉପରେ ତଦନ୍ତ କ୍କାରି ଥିବା ବେଳେ ମଗମ୍ ଥାନାରେ ଏକ ଏଫ୍ଆଇଆର୍ ରୁଜୁ ହୋଇଛି

ସୋପିଆଁ ଜିଲ୍ଲାର ୟାରଓ୍ବାଁ ଗ୍ରାମଠାରେ ସେହି ଆଡ୍ରାସ୍ଥଳୀ ଥିଲା ସେଠାରୁ ବହୁ ଅସ୍ତ୍ରଶସ୍ତ ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି